ସୂଚନାଯୋଗ୍ୟ କରୋନା ସ୍ସିତି ନେଇ ଗତକାଲି ପ୍ରଧାନମନ୍ତୀ ନରେନ୍ଦ ମୋଦିଙ୍କ ଅଧ୍ଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଥିଲା

ମୁଖ୍ୟ ଶାସନ ସଚିବ କହିଛନ୍ତି ପ୍ରବାସୀମାନେ ଆସିବା ପୂର୍ବରୁ ସେଠାକାର କିଲ୍ଲା ପ୍ରଶାସନଠାରୁ ପାସ୍ ନେଇ ଆସିବାକୁ ହେବ